ଇଣ୍ଡିଆ ନେପାଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନେପାଳ ପ୍ରତିପକ୍ଷ କେପି ଶର୍ମା ଓଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ସୀମାପାର ମୋତିହାରୀ ଅମ୍ଲେଖଗଞ୍ଜ ପେଟ୍ରୋଲିୟମ୍ ଉତ୍ପାଦ ପାଇପ୍ ଲାଇନ୍ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ ବାର୍ତ୍ତାରେ କୁହାଯାଇଛି ଭାରତ ନେପାଳ ମଧ୍ୟରେ ଏହି ଶକ୍ତି ସହଯୋଗ ପ୍ରକଳ୍ପ ଦୁଇଦେଶ ମଧ୍ୟରେ ଘନିଷ୍ଠ ଦ୍ୱିପକ୍ଷୀୟ ସଂପର୍କର ସଂକେତ ବହନ କରୁଛି ଏହି ପ୍ରକଳ୍ପ ଶକ୍ତି ନିରାପତ୍ତା ବୃଦ୍ଧି କରିବା ସଙ୍ଗେ ସଙ୍ଗେ ପରିବହନ ଖର୍ଚ୍ଚ ହ୍ରାସ ପାଇବ ବୋଲି ଆଶା କରାଯାଉଛି ଅଣସ୍ତୁରୀ କିଲୋମିଟର ମିଟର ଦୀର୍ଘତା ବିଶିଷ୍ଟ ଏହି ପାଇପ୍ ଲାଇନ୍ ବିହାରର ମୋତିହାରିରୁ ନେପାଳର ଅମ୍ଳେଖଗଞ୍ଜ ପର୍ଯ୍ୟନ୍ତ ଭାରତ ଦ୍ୱାରା ନିର୍ମାଣ କରାଯାଇଛି

ଅନେକ କେନ୍ଦ୍ରମନ୍ତ୍ରୀ ଦେଶର ବିଭିନ୍ନ ନଗରୀରେ ସାମ୍ବାଦିକ ସମ୍ମିଳନୀଗୁଡ଼ିକରେ ସରକାରଙ୍କ ଶହେଦିନ କାର୍ଯ୍ୟକାଳ ମଧ୍ୟରେ ସଫଳତା ବିଷୟ ବର୍ଣ୍ଣନା କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଚେନ୍ନାଇରେ ସାମ୍ବାଦିକ ସମ୍ମିଳନୀ କରିବେ ଏବଂ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଗୁଜରାଟର ଅହନ୍ମଦାବାଦଠାରେ ସାମ୍ବାଦିକମାନଙ୍କୁ ଏ ସଫକ୍ରାନ୍ତରେ ଅବଗତ କରାଇବେ

ସେ କହିଛନ୍ତି ଉପଭୋକ୍ତାମାନଙ୍କର ଆପତ୍ତି ଅଭିଯୋଗଗୁଡ଼ିକ ଖୁବ୍ ଶୀଘ୍ର ସମାଧାନ କରାଯିବା ଏବଂ କେଉଁ ଡିସ୍କମ୍ରୁ ସେମାନେ ବିଦ୍ୟୁତ୍ ନେବେ ତାହା ସ୍ଥିର କରିବା ପାଇଁ ସେମାନଙ୍କୁ ସକ୍ଷମ କରିବା ସକାଶେ ମଧ୍ୟ ଏହି ବିଲ୍ ସାହାଯ୍ୟ କରିବ ଏନ୍ଡିଏ ସରକାରଙ୍କ ଦ୍ଧିତୀୟ କାର୍ଯ୍ୟକାଳର ପ୍ରଥମ ଶହେଦିନ ମଧ୍ୟରେ ଏ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ଉଲ୍ଲ୍ରେଖ କରି ଶ୍ରୀ ସିଂ କହିଛନ୍ତି ନିର୍ବାଚନ ସମୟରେ କୃଷକମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ନିଶ୍ଚୟ ପାଳନ କରାଯିବ

ଶିଳ୍ପାଞ୍ଚଳ ଶିଳ୍ପକେନ୍ଦ୍ର ଓ ଶିଳ୍ପ କରିଡରଗୁଡ଼ିକରେ ଶିଳ୍ପପାର୍କମାନ ସ୍ଥାପନ କରାଯାଇ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସଂଗ୍ରହ ସକାଶେ ପଦକ୍ଷେପ ନେବାକୁ ଶିଳ୍ପ ବିକାଶ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅନୁରୋଧ କରାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା ପାଇଁ ଆହ୍ୱାନର କାର୍ଯ୍ୟକାରିତା ଲାଗି ଏହି ପଦକ୍ଷେପ ନିଆଯାଇଛି

ଗତକାଲି ମହୀଶ୍ରରଠାରେ ଭାରତୀୟ କୌଶଳ ବିକାଶ ସେବା ଅଧିକାରୀମାନଙ୍କର ଫାଉଣ୍ଡେସନ୍ ପାଠ୍ୟକ୍ରମର ଶୁଭାରମ୍ଭ କଲାବେଳେ ସେ ଏହା କହିଛନ୍ତି ଶ୍ରୀ ପାଣ୍ଡେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାନବ ସମ୍ଭଳ ବିକାଶ ସମେତ କୌଶଳ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି ସେ କହିଛନ୍ତି ସମ୍ଭଳର ଉପଯୁକ୍ତ ଉପଯୋଗ କ୍ଷେତ୍ରରେ ଭାରତ ସାରା ବିଶ୍ୱରେ ଶିଳ୍ପ ପ୍ରତିଯୋଗିତାର ଶ୍ରେଷ୍ଠ ସ୍ଥାନରେ ରହିବ

ଯୁବକମାନଙ୍କୁ ଅଟୋମୋବାଇଲ୍ କମ୍ପ୍ୟୁଟର ବିଜ୍ଞାନ ଜୈବ କାରିଗରୀ ବିଦ୍ୟା ସାଇବର ପ୍ରଶିକ୍ଷଣ ଓ ଅନ୍ୟାନ୍ୟ କ୍ଷେତ୍ରରେ ପାଠ୍ୟକ୍ରମ ପ୍ରଦାନ କରାଯାଉଥିବା ସେ ସୂଚନା ଦେଇଛନ୍ତି

ଗତକାଲି ରାତିରେ ଭାରତୀୟ ସଫପ୍ରଦାୟ ଦ୍ୱାରା ଆଇସ୍ଲ୍ୟାଣ୍ଡରେ ଆୟୋଜିତ ସ୍ୱାଗତ ସମ୍ଭର୍ଦ୍ଧନା ସଭାରେ ଉଦ୍ବୋଧନ ଦେଲାବେଳେ ଶ୍ରୀ କୋବିନ୍ଦ କହିଛନ୍ତି ଭାରତରେ ଅନେକ ବଡ଼ବଡ଼ ସଂସ୍କାର କାର୍ଯ୍ୟ ଆଗେଇ ଚାଲିଛି ଯାହାଦ୍ୱାରା ଭାରତ ବିଶ୍ୱସ୍ତରରେ ଆସ୍ଥାଭାଜନ ହୋଇପାରିଛି ଶହେ ଅଣସ୍ତରୀଟି ଦେଶରେ ଇ ଭିସା ସୁବିଧା ପ୍ରଦାନ କରାଯାଇ ଭିସା ପ୍ରକ୍ରିୟାକୁ ସରଳ କରାଯାଇଥିବା ରାଷ୍ଟ୍ରପତି ସୂଚନା ଦେଇଛନ୍ତି ଆଇସ୍ଲ୍ୟାଣ୍ଡ ନିଜଆଡୁ ଯୋଗକୁ ଆପଶେଇଛି ଏବଂ ଅନ୍ତର୍ଜାତୀୟ ଯୋଗ ଦିବସରେ ସେ ଦେଶ ସକ୍ରିୟ ଅଂଶଗ୍ରହଣ କରିଥିବାରୁ ରାଷ୍ଟ୍ରପତି ଏହାର ପ୍ରଶଂସା କରିଛନ୍ତି ଶ୍ରୀ କୋବିନ୍ଦ ଏକଥା ମଧ୍ୟ କହିଛନ୍ତି ଆଇସଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟରେ ହିନ୍ଦୀ ଭାଷାକୁ ଏକ ବିଷୟ ଭାବେ ପ୍ରବର୍ତ୍ତନ କରାଯିବା ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଦୁଇଦେଶର ଲୋକମାନଙ୍କ ମଧ୍ୟରେ ସଫପର୍କ ବୃଦ୍ଧି ପାଇବ ଏହି ସ୍ୱାଗତ ସଭାରେ ଆଇସଲ୍ୟାଣ୍ଡର ପୂର୍ବତନ ରାଷ୍ଟ୍ରପତି ଓଲାଫୁର ରାଗ୍ନାର ଗ୍ରିମ୍ସନ୍ ଭାରତର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ଦେବଶ୍ରୀ ଚୌଧୁରୀ ସାଂସଦ ବସନ୍ତ କୁମାର ପଶ୍ଚା ଏବଂ ରାମ ତ୍ରିପାଠୀ ଉପସ୍ଥିତ ଥିଲେ ଗତକାଲି ସନ୍ଧ୍ୟାରେ ରାଷ୍ଟ୍ରପତି ଭାରତରେ ଏକ ବ୍ୟବସାୟୀ ପ୍ରତିନିଧି ଦଳ ସହ ଆଲୋଚନା କରିଥିଲେ ୟୁଏଇ ପ୍ରଧାନ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍କାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଆବୁଧାବିଠାରେ ଅଷ୍ଟମ ଏସୀୟ ମନ୍ତ୍ରୀୟରୀୟ ଶକ୍ତି ଗୋଲ୍ ଟେବ୍ଲ୍ ବୈଠକ ଅମର ଏଇଟ୍ରେ ଯୋଗଦେବେ ସଂଯ୍ୟକ୍ତ ଆରବ ଏମିରେଟ୍ସ ସହ ଭାରତ ଏହି ବୈଠକର ସହ ଆୟୋଜନ କରିଛି ଅମର ଏଇଟ୍ ସମ୍ମିଳନୀରେ ପରିବର୍ତ୍ତନଶୀଳ ଦୁନିଆରେ ଶକ୍ତି ନିରାପତ୍ତା ବିଷୟରେ ଆଲୋଚନା ହେବ ଏସିଆ ସମେତ ସାରା ବିଶ୍ୱରେ କ୍ଷମତାପନ୍ନ ଓ ଦାୟିତ୍ୱଶୀଳ ଅଭିବୃଦ୍ଧି ଲକ୍ଷ୍ୟ ହାସଲ ପାଇଁ ବିଶେଷ ଭାବେ ଆଲୋଚନା ହେବାର ଜଣାପଡ଼ିଛି ଏହି ଗୋଲ୍ଟେବୁଲ୍ ବୈଠକରେ ଦୁଇଟି ପ୍ରାର୍ୟିକ ଅଧିବେଶନ ହେବ ପ୍ରଥମ ଅଧିବେଶନରେ ମନ୍ତ୍ରିସ୍ତରୀୟ ବୈଠକ ବସିବ ଏବଂ ଅଧିକ ପ୍ରତିଯୋଗିତାମୂଳକ ଓ ଉତ୍ପାଦନ ଭିଭିକ ବିଶ୍ୱ ଶକ୍ତିର ମିଶ୍ରଣ ପାଇଁ ନୂଆ କାରିଗରୀ ବିଦ୍ୟାର ଭ୍ୟମିକା ଏବଂ ନିରନ୍ତର ଶସ୍ତା ଓ ନିରାପଦ ଶକ୍ତି ସେବା ଉପଲବ୍ଧତା ଶୀର୍ଷକ ଉପରେ ଆଲୋଚନା କରାଯିବ ଏହି ଅବସରରେ ଶ୍ରୀ ପ୍ରଧାନ ଏସିଆ ଅଞ୍ଚଳ ଓ ଅନ୍ତର୍ଜାତୀୟ ଶକ୍ତି ସଂଗଠନଗୁଡ଼ିକର ମୁଖ୍ୟମାନଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି

ମୋହରମ ଅସ୍କର ଇ ମୋହରମ୍ ଆଜି ସାରା ଦେଶରେ ପାଳନ କରାଯାଉଛି କରବଲାରେ ନ୍ୟାୟ ସତ୍ୟ ଓ ସଚ୍ଚୋଟତାକୁ ବଜାୟ ରଖିବା ପାଇଁ ପ୍ରଫେଟ୍ ମହମ୍ମଦଙ୍କ ନାତି ହଜରତ ଇମାମ ହୁସେନ ଓ ତାଙ୍କ ସାଥୀମାନଙ୍କର ଆତ୍ମବଳୀର ସ୍କରଣରେ ମୋହରମ ପର୍ବ ପାଳନ କରାଯାଇଥାଏ ଏହି ଅବସରରେ ତାଜିଆ ଶୋଭାଯାତ୍ରାମାନ କରାଯାଇଥାଏ ମଜଲିସ୍ ବା ଧାର୍ମିକ ସଭାସମିତିଗୁଡ଼ିକରେ କରବଲା ଶହୀଦମାନଙ୍କ ଆତ୍ମବଳୀ ବିଷୟରେ ପ୍ରବଚନମାନ ଦିଆଯାଇଥାଏ

ଅମିତ ପଙ୍ଗଲ ଆଶିଷ କୁମାର ସଞ୍ଜିତ୍ କବୀନ୍ଦ୍ର ସିଂ ବିଷ୍ଟ ଏବଂ ଦୁର୍ଯ୍ୟୋଧନ ସିଂ ନେଗି ଏହି ପ୍ରତିଯୋଗିତାରେ ଭାରତ ପକ୍ଷରୁ ଅଂଶଗ୍ରହଣ କରୁଛନ୍ତି

ହର୍ଷବର୍ଦ୍ଧନ ସେରମ୍ କେନ୍ଦ୍ରମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ମ୍ୟାଲେରିଆ ନିରାକରଣ କରିବା ତାଙ୍କ ମନ୍ତ୍ରଶାଳୟର ପ୍ରାଥମିକତା ଗତକାଲି ପୁନେସ୍ଥିତ ସେରମ୍ ପ୍ରତିଷ୍ଠାନରେ ଏକ ନୂତନ ଭ୍ୟାକ୍ସିନ୍ ଗବେଷଣା ଓ ବିକାଶ କେନ୍ଦ୍ର ଉଦ୍ଘାଟନ କରିବା ଅବସରରେ ସେ ଏହା କହିଛନ୍ତି ଡକୁର ହର୍ଷବର୍ଦ୍ଧନ କହିଛନ୍ତି ମ୍ୟାଲେରିଆ ବ୍ୟତୀତ କୁଷ୍ଠ ଏନ୍ସେଫାଲାଇଟିସ୍ ଭଳି ବ୍ୟାଧି ନିରାକରଣ କରିବା ଦିଗରେ ମଧ୍ୟ ଲକ୍ଷ୍ୟ ରଖାଯାଇଛି